ଦୈନନିନ ଭିଭିରେ ଚିହ୍ଟ ହେଉଥିବା ସଂକ୍ରମିତ ସଂଖ୍ୟା କ୍ଷେତ୍ରରେ ଏହା ସର୍ବାଧିକ

ଗ୍ରୀନ ଜୋନରେ ରହିଥିବା ଗ୍ରାମଗୁଡିକ କରୋନା ମୁକ୍ତ ଥିବାବେଳେ ରୋଡଜେନାରେ ଥିବା ଗ୍ରାମଗୁଡିକରେ କରୋନା ପଟିଟିଭ ସଂଖ୍ୟା ବୃଦ୍ଧି ପାଉଛି

ଏ ସମ୍ପର୍କରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତୀ ସମୀର ରଞ୍ଚନ ଦାଶ କହିଛନ୍ତି ଯେ ଖାତା ମିଲ୍ୟାଙ୍କନ ପ୍ରକ୍ରିୟା ଶେଷ ହେବା ପରେ ଟାବୁଲେସନ ପ୍ରକ୍ରିୟା କାରି ରହିଛି